କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ବାୟୋନାଡ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଗୋଆ ଗୁକ୍କୁରାଟ କେରଳ ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଦିଉର ସବୁଯାକ ସଂସଦୀୟ ଆସନ ପାଇଁ ଏହି ପର୍ଯ୍ୟାୟରେ ନିର୍ବାଚନ ହେବ

ଏହି ପର୍ଯ୍ୟାୟରେ ଗୌହାଟୀ ଧୁର୍ବୀ ବରପେଟା ଓ କୋକ୍ରାଝର ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ ହେବ

ରାଜ୍ୟର ଉଞ୍ଜା ବିଧାନସଭା ଆସନ ପାଇଁ ଉପନିର୍ବାଚନ ସକାଶେ କଂଗ୍ରେସ କାନ୍ତିଭାଇ ମୁଲଜୀଭାଇ ପଟେଲଙ୍କୁ ପ୍ରାର୍ଥୀ କରିଛି

ଖେଡା ଲୋକସଭା ଆସନରୁ ବିମଳ ଶାହାଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଜଣାପଡିଛି କଳାଭାଇ ଆଜି ବିଦ୍ରୋହୀ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିବେ ଗୁକ୍କୁରାଟରେ ବିଜେପି ସରକାରରେ ଜଣେ ପୂର୍ବତନ ମନ୍ତ୍ରୀ ବିମଲ ଶାହା କପାଡଭଞ୍ଜ ବିଧାନସଭା ଆସନରୁ କଳାଭାଇ ଦାଭିଙ୍କଠାରୁ ହାରିଯାଇଥିଲେ ଇତିମଧ୍ୟରେ ଦେଶବ୍ୟାପୀ ନିର୍ବାଚନ ପ୍ରଚାର ଆହୁରି ସରଗରମ ହୋଇଛି ବିଜେପି ସଭାପତି ଅମିତ ଶାହା ଆନ୍ଧ୍ରପ୍ରଦେଶର ନର୍ସରାଓପେଟ ଓ ବିଶାଖାପାଟଣାରେ ଆକି ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନାଗପୁରରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ଶ୍ରୀ ଗାନ୍ଧୀ କେରଳର ବୟାନାଡ ଆସନରୁ ମନୋନୟନ ପତ୍ର ଦାଖଲ କରିଛନ୍ତି

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ସେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଇସି ଟିଏନ୍ ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରା ଆଜି ତାମିଲନାଡୁରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବେ ରାଜ୍ୟର ମୁଖ୍ୟସଚିବ ପୁଲିସ ମହାସଚିବ ଘରୋଇ ବିଭାଗ ସଚିବ ଓ ଆୟକର ବିଭାଗର ବରିଷ୍ଣ ଅଧିକାରୀ ତଥା ଅନ୍ୟ ଅଧିକାରୀମାନଙ୍କ ସହ ଆଜି ଚେନ୍ନାଇରେ ଏକ ବୈଠକରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରାଯିବ ଗତକାଲି ନିର୍ବାଚନ ସ୍ଥିତି ସଂକ୍ରାନ୍ତରେ ସେମାନେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ମତାମତ ଓ ଦାବି ବିଷୟ ଶୁଣିଥିଲେ

ନିର୍ବାଚନ ସମୟରେ କେତେ ସଂଖ୍ୟକ ଯବାନ ଓ ନିର୍ବାଚନ ସାମଗ୍ରୀ ତଥା ସରଞ୍ଜାମ ଆବଶ୍ୟକ ହେବ ସେ ବିଷୟରେ ମଧ୍ୟ ସେମାନେ ତର୍ଜମା କରିବେ

ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦାୟିତ୍ୱ ଗ୍ରହଣ କରିବା ଠାରୁ କ୍ରମାନ୍ୱୟରେ ଦ୍ୱିତୀୟଥର ଲାଗି ଆର୍ବିଆଇ ଏହାର ରେପୋ ରେଟ୍ କମ୍ କରିଛି ରିଜର୍ଭ ବ୍ୟାଙ୍କ ନୂଆ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଆଜି ଘୋଷଣା କରିଛି

ନୀତି ଆୟୋଗ ଆର୍ବିଆଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ୍ କାନ୍ତ୍ କହିଛନ୍ତି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଋଣ ଗ୍ରହୀତାମାନେ ସେମାନଙ୍କର ଋଣ ଠିକଣା ସମୟରେ ପରିଶୋଧକୁ ନିର୍ଣ୍ଣିତ କରିବା ପାଇଁ ସରକାର ଓ ରିକର୍ଭ ବ୍ୟାଙ୍କ୍କୁ ନୃଆ ନିୟମ ପ୍ରଣୟନ କରିବାକୁ ପଡ଼ିବ

ମୁମ୍ୟଇରେ ଏକ ସମ୍ମିଳନୀ ଅବସରରେ ଶ୍ରୀ କାନ୍ତ କହିଛନ୍ତି ଏହାଦ୍ୱାରା ଠିକଣା ସମୟରେ ଋଣ ପରିଶୋଧକୁ ନିଣ୍ଢିତ କରାଯାଇପାରିବ ଏବଂ ଅନାଦେୟ ଋଣ ଆଦାୟ ହେବାଦ୍ୱାରା ଦୀର୍ଘମିଆଦି ଅଭିବୃଦ୍ଧି ସାଧିତ ହେବ ଏସ୍ସି ଇଲେକ୍ଟ୍ରୋରାଲ୍ ବଣ୍ଣସ୍ ସୁପ୍ରିମ୍କୋର୍ଟ କହିଛନ୍ତି କେନ୍ଦ୍ର ସରକାର ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ କେନ୍ଦ୍ର କରିଥିବା ନିର୍ବାଚନୀ ବଣ୍ଡର ବୈଧତାକୁ ଚ୍ୟାଲେଞ୍ କରି ଆଗତ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଗତ ଏହି ଆବେଦନର ଶୁଣାଶି ବେଳେ ପ୍ରଧାନ ବିଚାରପତି ରଞ୍ଜନ୍ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ଆସନ୍ତାକଲି ଏହି ଆବେଦନ ଉପରେ ଉପଯୁକ୍ତ ଖଶ୍ଚପୀଠରେ ଶୁଣାଶି ହେବ ଗତବର୍ଷ ଜାନୁଆରୀ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ବାଚନ ବଣ୍ଡ ଉପରେ ରହିତାଦେଶ ଲୋଡି ଆବେଦନ କରାଯାଇଛି

ଦେଶର ସାମାଜିକ ଅର୍ଥନୈତିକ ଚରିତ୍ରରେ ଗୁରୁତ୍ୱପୂର୍ଣ୍ଣ ପଟ ପରିବର୍ତ୍ତନ ହୋଇଛି

ସରକାର ରାକନେତା ଓ ଇସ୍ତାହାରଗୁଡ଼ିକୁ ଲୋକମାନେ କଠୋରତାର ସହ ତର୍ଜମା କରିବେ

ସାର୍ଟିଫିକେଟ ନାଇଡୁ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ ସଂସ୍କୃତ ପାଲି ପ୍ରକ୍ରିତ୍ ଆରବିକ୍ ପ୍ରସିୟାନ ଓ ଭାରତୀୟ ଶାସ୍ତ୍ରୀୟ ଭାଷାଗୁଡ଼ିକର ବିଶିଷ୍ଟ ବିଦ୍ୱାନମାନଙ୍କୁ ରାଷ୍ଟ୍ରପତିଙ୍କ ପ୍ରମାଣପତ୍ର ପୁରସ୍କାର ପ୍ରଦାନ କରିଛନ୍ତି ତେଲୁଗୁ କନ୍ନଡ ମଲାୟଲି ଓ ଓଡ଼ିଆ ଭାଷାର ବିଦ୍ୱାନମାନଙ୍କୁ ମଧ୍ୟ ସନ୍ନାନିତ କରାଯାଇଛି ଯୁବ ବିଦ୍ୱାନମାନଙ୍କୁ ଶ୍ରୀ ନାଇଡୁ ମହର୍ଷି ବଦ୍ରାୟାଣ ବ୍ୟାସ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି ସାହିତ୍ୟର ଅଭିବୃଦ୍ଧି ପାଇଁ ଅବଦାନ କ୍ଷେତ୍ରରେ ଏହି ପୁରସ୍କାର ଦିଆଯାଇଥାଏ

ଶ୍ରୀ ନାଇଡୁ କହିଛନ୍ତି ଭାଷା ସଫରକ୍ଷଣ ଓ ବିକାଶ ପାଇଁ ବହୁସ୍ତରୀୟ ଆଭିମୁଖ୍ୟର ଆବଶ୍ୟକତା ରହିଛି ସେ କହିଛନ୍ତି ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଏହି ଅଭିଯାନ ଆରମ୍ଭ ହେବା ବିଧେୟ ଏବଂ ଉଚ୍ଚଶିକ୍ଷାସ୍ତର ପର୍ଯ୍ୟନ୍ତ ଏହି ଅଭିଯାନକୁ ଜାରି ରଖିବାକୁ ପଡିବ ପାକ୍ ଫାଟ୍ଫ ବେଆଇନ୍ ଘୋଷିତ ସନ୍ତାସବାଦୀ ଗୋଷୀଗୁଡ଼ିକୁ ପାଣ୍ଠି ପ୍ରଦାନ ଏବଂ ସେମାନଙ୍କର କାର୍ଯ୍ୟକଳାପ ବନ୍ଦ କରିବା ସଂକ୍ରାନ୍ତରେ ପାକିସ୍ତାନ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଦୃଷ୍ଟିରୁ ଅର୍ଥନୈତିକ କ୍ରିୟାନୁଷ୍ଠାନ ଟାସ୍କଫୋର୍ସ ଦ୍ୱାରା କଳାତାଲିକାଭୁକ୍ତ ହେବାର ସମ୍ଭାବନା ରହିଛି ପ୍ୟାରିସ୍ ଭିତ୍ତିକ ଏହି ଟାସ୍କ ଫୋର୍ସ ଗତବର୍ଷ କୁନ୍ ମାସରେ ପାକିସ୍ତାନକୁ ଗ୍ରେ ତାଲିକାଭୁକ୍ତ କରିଥିଲା ଦେଶୀୟ ନିୟମକାନୁନ୍ ଦୃଷ୍ଟିରୁ ପାକିସ୍ତାନ କଳାଧନ ବୈଧ ନିବାରଣ ଓ ସନ୍ତାସବାଦୀମାନଙ୍କୁ ପାର୍ଷି ପ୍ରଦାନ ବନ୍ଦ କରିବା କ୍ଷେତ୍ରରେ ଅତି ଦୁର୍ବଳ ବୋଲି ଏହି ସଂସ୍ଥା ପ୍ରକାଶ କରିଛି ପାକିସ୍ତାନ ଗ୍ରେ ତାଲିକାଭୁକ୍ତ ହେଲେ ବର୍ଷକୁ ଶହେ ବିଲିୟନ ଡଲାର ହରେଇବ ବୋଲି ସେ ଦେଶର ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି ପାକିସ୍ତାନକୁ ଗ୍ରେ ତାଲିକାରେ ରଖିବା ପାଇଁ ଭାରତ ଅନ୍ତର୍ଜାତୀୟ ସମୁଦାୟ ଉପରେ ଚାପ ପକାଉଛି